ଗ୍ରେଡେସନ୍ ବା ମାର୍କ କିପରି ଦିଆଯିବ ତାହା ବୋର୍ଡ ନିର୍ଦ୍ଧାରଣ କରିବ

ସେହିପରି ଉଚ୍ଚ ମାଧ୍ଧମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାକୁ ମଧ୍ଧ ସ୍ଥଗିତ ରଖାଯାଇଛି

କୋଭିଡ୍ ସ୍ସିତିରେ ସୁଧାର ଆସିବା ପରେ ପରୀକ୍ଷା ନେଇ ବିଚାର କରାଯିବ ପରୀକ୍ଷା ସଂକ୍ରାନ୍ତରେ ଜୁନ୍ ପ୍ରଥମ ସପ୍ତାହରେ ରାକ୍ୟସରକାର ଓ ସିଏଚ୍ଏସ୍ଇ ପକ୍ଷରୁ ସମୀକ୍ଷା କରାଯିବ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସ୍ଚନା ଦିଆଯାଇଛି ଅନ୍ୟପକ୍ଷରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି

ଆଜି ଏହି ଉପଲକ୍ଷେ ରାଜ୍ୟର ବିଭିନ୍ଦ ସ୍ଥାନରେ ଓ୍ୱେବିନାର ମାଧ୍ଘମରେ ବିଭିନ୍ଦ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି